ଏନ୍ଏସ୍ଏ ଜେକେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଶ୍ରୀନଗରରେ ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ଗତ ମଙ୍ଗଳବାରଠାରୁ ସେ କାଶ୍ମୀରଘାଟିରେ ରହି ଲୋକମାନଙ୍କ ମନୋବଳ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଗତକାଲି ଶ୍ରୀ ଡୋଭାଲ ସୋପିଆଁ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ କଥାବାର୍ତ୍ତା କରିଥିଲେ ସେମାନଙ୍କ ନିରାପତ୍ତା ସରକାରଙ୍କ ଦାୟିତ୍ୱ ବୋଲି ଏହି ଅବସରରେ ସେ କହିଛନ୍ତି

ମୋଟାମୋଟି ଭାବେ ରାଜ୍ୟର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି

ଏହି ସମୟରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା ଓ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଶାକିଣି କରୁଥିବା ଦେଖିବାକୁ ମିଳିଥିଲା ରିଆସି ଜିଲ୍ଲାରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲିବାର ସମ୍ଭାବନା ରହିଛି କିନ୍ତୁ ସ୍କୁଲ୍ କଲେଜଗୁଡ଼ିକ ବନ୍ଦ ରହିବ

ଏ ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ସଂସଦର ଉଭୟ ସଦନରେ ଏ ସଂକ୍ରାନ୍ତ ବିଲ୍ ଗୃହୀତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି କୋଲକାତା କାଶ୍ମୀର ଷ୍ଟୁଡେଣ୍ଟ୍ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କାଶ୍ମୀର ଘାଟିରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ଛାତ୍ରାବାସ ଯୋଗାଇଦେବାକୁ ନିଷ୍ପଭି ନିଆଯାଇଛି

ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କାଶ୍ୱୀର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଓ ସେମାନେ ଯେପରି କୌଣସି ଅସ୍ତ୍ରବିଧାର ସମ୍ପଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ କାଶ୍ମୀର ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ କୁହାଯାଇଛି

କ୍ରିପ୍ସ ମିଶନର ବିଫଳତା ପରେ ମୁମ୍ୟାଇର କ୍ୱାଲିଅର ଟ୍ୟାଙ୍ଗ ମଇଦାନରେ ଉଦ୍ବୋଧନ ଦେଇ ଗାନ୍ଧିଜ୍ଞା 'କର ବା ମର' ଡାକରା ଦେଇ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କହିଥିଲେ କୃତଜ୍ଞ ରାଷ୍ଟ୍ର ଆକି ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବା ସହ ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ବଳିଦାନକୁ ସ୍ମରଣ କରୁଛି

ଏହାର ପ୍ରଭାବରେ ଆକି ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନେ ସଜାଗ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ମୃଷଳ ଧାରାରେ ବର୍ଷା ହେଉଛି

ବଂଶଧାରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ରାୟଗଡ଼ା ଜିଲ୍ଲାର ଆମ୍ବଦୋଳା ଷ୍ଟେସନ୍ ନିକଟରେ ରେଳ ଧାରଣା ଧୋଇଯିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏହି ରୁଟ୍ରେ କେତେକ ଟ୍ରେନ୍ର ଚଳାଚଳ ବାତିଲ କରାଯାଇଥିବା ବେଳେ ଆଉ କେତେକର ଗତିପଥ ପରିବର୍ଭନ କରାଯାଇଛି

ସୈନ୍ୟବାହିନୀ ନୌବାହିନୀ ଏନ୍ଡିଆର୍ଏଫ୍ ଏବଂ ତଟରକ୍ଷୀ ବାହିନୀ ସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି

ମୁମ୍ଭାଇ ବାଙ୍ଗାଲୋର ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅନେକ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ ଗତକାଲି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି

ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରସ୍କା ଗତରାତିରେ ବେଲଗାଭିରେ ପହଞ୍ଚ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ସ୍ୱରାଜ ଫନେରାଲ୍ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୂତ୍ୟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ଅମିତ ଶାହା ଓ ପାର୍ଟିର ବୟୋଜ୍ୟେଷ୍ଠ ନେତା ଏଲ୍କେ ଆଡଭାନୀଙ୍କ ସମେତ ଶହଶହ ସଂଖ୍ୟକ ଲୋକ ଉପସ୍ଥିତ ରହି ସ୍ୱର୍ଗତ ସ୍ୱରାଜଙ୍କୁ ଅଶ୍ରୁଳ ବିଦାୟ କ୍ଷାଇଛନ୍ତି ସ୍ୱର୍ଗତ ସ୍ୱରାଜ ବିରୋଧୀ ଦଳର ନେତା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲୋଦୀ ରୋଡ୍ କ୍ରିମାଟୋରିୟମ୍ରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ଭୂଟ୍ଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍ଗେ ଓ ଏନ୍ଡିଏ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶେଷକୂତ୍ୟ ସଂପନ୍ନ ଉହବରେ ଉପସ୍ଥିତ ଥିଲେ ଶେଷ ଦର୍ଶନ ପାଇଁ ସକାଳେ ତାଙ୍କ ବାସଭବନ ଓ ବିଜେପି ମୁଖ୍ୟାଳୟରେ ଜନସମୁଦ୍ର ଦେଖିବାକୁ ମିଳିଥିଲା

ପୁଲିସ୍ ଏବଂ ସୈନିକମାନଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ କରାଯାଇଥିବା ସନ୍ତାସବାଦୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଆସନ୍ତାମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଆତଙ୍କବାଦୀଙ୍କ ପକ୍ଷରୁ କ୍ରମାଗତ ଭାବେ ଏଭଳି ଆକ୍ରମଣ କରାଯାଉଛି ୟୁଏସ୍ ଚୀନ୍ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବୃଦ୍ଧି ହୋଇଥିଲା ବେଳେ ଶେଷପଦକ୍ଷେପ ସ୍ୱରୂପ ଗତକାଲି ଆମେରିକା ହୁଆଇ କମ୍ପାନି ସମେତ ଚୀନର ଅନ୍ୟ କମ୍ପାନିଗୁଡ଼ିକ ପାଇଁ ସରକାରୀ ଚୁକ୍ତିରୁ ନିଷିଦ୍ଧ କରିବା ସଂକ୍ରାନ୍ତ ଆନୁଷ୍ଠାନିକ ନିୟମ ଘୋଷଣା କରିଛି

ହୁଆଇ କମ୍ପାନି ଚୀନର ଗୁଇନ୍ଦା ସଂସ୍ଥା ସହ ସଂଶ୍ରିଷ୍ଟ ଥିବା ସରକାରୀ ଭାବେ ଦାବି କରାଯିବା ପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରାଯାଇଛି ସିବିଆଇ ପିଏନ୍ବି ସ୍କାମ୍ ବହୁକୋଟି ସମ୍ଭଳିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋକୁଳନାଥ ସେଟ୍ଟୀଙ୍କ ପଲିଗ୍ରାଫ୍ ଓ ନାର୍କୋ ଆନାଲିସସ୍ ପରୀକ୍ଷା କରିବାକୁ ସିବିଆଇ ଅନୁମତି ଲୋଡ଼ିଛି ମୁମ୍ବାଇର ବ୍ରାଡି ହାଉସ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଶାଖାର ପୂର୍ବତନ ଉପ ପରିଚାଳକ ଗୋକୁଳନାଥ ସେଟ୍ଟୀଙ୍କୁ ଗତବର୍ଷ ମାର୍ଚ୍ଚ ମାସରେ ଗିରଫ କରାଯାଇଥିଲା ସିବିଆଇର ସ୍ୱତନ୍ତ୍ର ବିଚାରପତି କେସି ଜଗଦ୍ଦଲେଙ୍କ ନିକଟରେ ସିବିଆଇ ପକ୍ଷରୁ ଉପସ୍ଥାପିତ ଆବେଦନରେ କୁହାଯାଇଛି ଯେ ଅଭିଯୁକ୍ତ କେତେ ପରିମାଣର ଟଙ୍କା ଗ୍ରହଣ କରିଛନ୍ତି ତାହା କାଶିବା ପାଇଁ ନାର୍କୋ ଓ ପଲିଗ୍ରାଫ୍ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି ଆବେଦନରେ ଏକଥା ମଧ୍ୟ କୁହାଯାଇଛି ଯେ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ସମ୍ପଭି ଓ ଟଙ୍କା ଆଦାନ ପ୍ରଦାନ ସଂକ୍ରାନ୍ତରେ ଯାହା ଜଣାପଡ଼ିଛି ତାହା ଠକେଇ ପରିମାଣଠାରୁ ବହୁତ କମ୍

ଇଡି ଡିଏଲ୍ କୋର୍ଟ ଚୋପର ଅଗସ୍ତା ଓ୍ୱେଷ୍ଟଲ୍ୟାଣ୍ଡ୍ ହେଲିକପ୍ଟର ଦୁର୍ନୀତି ସଂପର୍କିତ କଳାଧନ ବୈଧ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରତୁଲ ପୁରୀଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ଏକ ଅଦାଲତରେ ଆବେଦନ କରିଛି

ତଦନ୍ତରେ ରତୁଲ ପୁରୀ ଅସହଯୋଗ କରିଥିବା ଇଡି କୋର୍ଟକୁ ଜଣାଇଛି

ସମାଜବାଦୀ ପାର୍ଟି ସଭ୍ୟ ନିରଜ ଶେଖର ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡ଼ିଛି

କ୍ରିକେଟ୍ ଗିନି ନ୍ୟାସନାଲ୍ ଷ୍ଟାଡିୟମ୍ରେ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିକ୍ ମଧ୍ୟରେ ତିନିଟିକିଆ ଏକଦିବସୀୟ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ